ଏହି ଅବସରରେ ସେ କହିଛନ୍ତି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଆଜି ଏକ ସ୍ୱର୍ଷିମ ଅଧ୍ଧାୟ ଆରମ୍ ହେବାକୁ ଯାଉଛି

ପ୍ରତ୍ୟେକଟି ମନ ଆକି ଦୀପମୟ ହୋଇଛି ରାମମନ୍ଦିର ଭାରତୀୟ ପରମ୍ମରାର ଆଧୁନିକ ପ୍ରତୀକ ହେବ ସେ କହିଛନ୍ତି ଅନେକ ବର୍ଷ ଅପେକ୍ଷାର ଆଜି ସମାପ୍ତି ଘଟିଛି

ଏହା ପୂର୍ବରୁ ଶ୍ରୀ ମୋଦୀ ପ୍ରଥମେ ହନୁମାନଗତୀ ମନିରରେ ପ୍ରଜାର୍ଚ୍ଚନା କରିଥିଲେ

ସେହିଭଳି ଜିମ୍ନାସିୟମ ଏବଂ ଯୋଗକେନ୍ଦ ପରିସରରେ ଛେପ ପକାଇବା ସମ୍ମର୍ କରାଯାଇଛି

ଓଡିଶାର ପ୍ରଥମ ଆଇପିଏସ୍ ଅଧିକାରୀଭାବେ ସେ ଏସପିକିର ନିର୍ଦ୍ଦେଶକଭାବେ କାର୍ଯ୍ୟ କରିଥିଲେ

ସେହିପରି କେନୁଝର ଅନୁଗୁଳ ନୂଆପଡା ସୋନପୁର ଏବଂ ବଲାଙ୍ଗୀରରେ ପ୍ରବଳ ବର୍ଷାର ସୟାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟେଲୋ ଓାର୍ଶ୍ଡିଂ କାରି କରାଯାଇଛି